ସାମାନ୍ୟ ଅସାବଧାନତା ଯୋଗୁଁ ଆମର ସବୁ ଚେଷ୍ଟା ପାଣିରେ ମିଳାଇଯିବ

ଧୀରେ ଧୀରେ ବେପାର ଓ ବଶିଜ ସ୍ୱାଭାବିକ ଆଡକୁ ଗତି କରୁଛି ପ୍ରତିଟି ଭାରତୀୟଙ୍କୁ ବଞାଇବା ପାଇଁ ସରକାର ଦିନ ରାତି ପରିଶ୍ରମ କରୁଛି ଆବଶ୍ୟକ ପଦକ୍ଷେପ ଦ୍ୱାରା କରୋନାକୁ ନିୟନ୍ତଶ କରିବାରେ ସଫଳ ମଧ୍ଧ ହୋଇଛି

ଆଶାକର୍ମୀ ଓ ଏଏନ୍ଏମ୍ ଘରକୁଘର ବୁଲି କରୋନାର ଲକ୍ଷଣ ଖୋଜିବା ସହ ଲୋକଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝୁଛନ୍ତି

ଜୀବନ ସହ ଜୀବିକାକୁ ମଧ୍ଧ ପ୍ରାଧାନ୍ୟ ଦେଇ ସରକାର ଲକ୍ଡାଉନ୍ ନିୟମକୁ କୋହଳ କରିବା ପରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇଛି ତେବେ ରାଜ୍ୟବାସୀ ଏହାକୁ ନେଇ ଭୟଭୀତ କିମ୍ୟା ଆତଙ୍କିତ ହେବାର କୌଣସି କାରଣ ନାହିଁ ବୋଲି ସେ କହିଛନ୍ତି

ଏଭଳି ସ୍ଥିତିରେ ଆମେ ଆଶା କରିବା ଯେ ମହାପ୍ରଭୁଙ୍କ ରଥଯାତ୍ରା ଅନୁଷିତ ହେଉ

ଓଡ଼ିଶା ବିକାଶ ପରିଷଦ ନାମକ ଏକ ସଂଗଠନ ପକ୍ଷର୍ଠ ଦାୟର ମାମଲାର ଶ୍ରଶାଶି ହେବ

ଏହି ଦିନକୁ ଭୂମି ଦହନ ବା ଭୂଦାହ କୁହାଯାଏ

ଏହି ଦୁଇ ଜିଲ୍ଲାର ସମସ୍ତ ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ ବନ୍ଦ ରହିଛି ଆସନ୍ତାକାଲି ବସୁମତୀ ସ୍ନାନ ସହ ରଜପର୍ବ ସମ୍ମନ୍ନ ହେବ

ମହିଳା ସ୍ୱୟଂ ସହାୟିକା ଗୋଷୀର ବୈଠକରେ ଯୋଗଦେଇ ସାଲେପା ହାଁସଦା ଓ ଯମୁନା ହାଁସଦା ପୋଖରୀରେ ଗାଧୋଉଥିବା ବେଳେ ବୁଡିଯାଇ ଥିଲେ

ସେଠାରେ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଥିଲେ